ଆଜି ଗୃହର ବୈଠକ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଦିଲ୍ଲୀ ହିଂସାକାଣ୍ଡ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ କିନ୍ତୁ ବାଚସ୍କତି ପ୍ରଶ୍ନକାଳ ପରେ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି କହି ଗୃହକାର୍ଯ୍ୟ ଜାରି ରଖିଥିଲେ ତେବେ ବିରୋଧୀଦଳ ସଦସ୍ୟମାନେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ପାଇଁ ଦାବି କରିବା ସହିତ ସରକାର ଏଥିପ୍ରତି ପ୍ରତିକ୍ରିୟାଶୀଳ ନାହାନ୍ତି ବୋଲି ଅଭିଯୋଗ କରିଥିଲେ ଏ ସମ୍ପର୍କରେ ସ୍ୱଷ୍ଟୀକରଣ ଦେବାକୁ ବିରୋଧୀଦଳ ସଦସ୍ୟଙ୍କ ପକ୍ଷରୁ ଦାବି କରାଯାଇଥିଲା

ଆଜି ସକାଳେ ଗୃହର ବୈଠକ ଆରମ୍ଭ ହେବା ମାତ୍ରେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ମନ୍ତ୍ରଣାଳୟ ସମ୍ପର୍କିତ ଦସ୍ତାବିଜ୍ ଉପସ୍ଥାପିତ କରିଥିଲେ ତେବେ କେତେକ କଂଗ୍ରେସ ସଦସ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ସେ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ହୋ ହଲ୍ଲା କରିଥିଲେ ଯାହାଫଳରେ ଟ୍ରେକେରି ଏବଂ ବିରାଧୀ ଦଳ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା ଫଳରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ଗୋଟିଏ ମିନିଟ୍ ମଧ୍ୟରେ ଗୃହକୁ ମୁଲତବୀ ରଖିଥିଲେ ଗୃହରେ ହଟ୍ଟଗୋଳ ଯୋଗୁଁ ଆଜି କାର୍ଯ୍ୟଧାରାରେ ସ୍ଥାନ ପାଇବାକୁ ଥିବା ଅନ୍ୟାନ୍ୟ ଦସ୍ତାବିଜ୍ ଉପସ୍ଥାପିତ ହୋଇପାରିନଥିଲା ବିଜେପି ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ସାସଂଦମାନଙ୍କୁ ସମାଜରେ ଶାନ୍ତି ସଂହତି ଓ ଏକତା ବକାୟ ରଖିବା ଲାଗି ଆହ୍ୱାନ ଦେଇଛନ୍ତି ଦେଶର ବିକାଶ ଦିଗରେ ଏସବୁର ଆବଶ୍ୟକତା ଥିବା ଶ୍ରୀ ମୋଦି କହିଛନ୍ତି ନ୍ନଆଦିଲ୍ଲୀଠାରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ ଜାତୀୟ ସ୍ୱାର୍ଥକୁ ବଜାୟ ରଖିବା ଲାଗି ପ୍ରଧାନମନ୍ତ୍ରୀ ଦଳର ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି କେତେକ ନେତା ଜାତୀୟ ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିବା ଶ୍ରୀ ଯୋଶୀ କହିଥିଲେ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜକ୍ଷମା ଆବେଦନକୁ ଦିଲ୍ଲୀ ସରକାରଙ୍କ ନିକଟକୁ ପଠାଇବା ପରେ ତତ୍କାଳ ଏହି ସ୍ରପାରିଶ କରାଯାଇଛି ଦିଲ୍ଲୀ ସରକାର ଏହି ଫାଇଲଟିକୁ ଉପରାଜ୍ୟପାଳଙ୍କ ନିକଟକୁ ସୁପାରିଶ ପାଇଁ ପଠାଇଛନ୍ତି ପୂର୍ବରୁ ଗତକାଲି ପବନର ରାଜକ୍ଷମା ଆବେଦନ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ହସ୍ତଗତ ହେବା ପରେ ଏହାକୁ ତୁରନ୍ତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ବିଚାର କରି ନିଷ୍ପଭି ନେବାପାଇଁ ପଠାଇ ଦିଆଯାଇଥିଲା

ଆଜି ସକାଳେ ସେମାନଙ୍କୁ ଫାଶି ଦେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା

ପିଏମ୍ ସୋସିଆଲ୍ ମିଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସେ ଟ୍ୱିଟର ଫେସ୍ବୁକ୍ ୟୁଟୁବ୍ ଏବଂ ଇନ୍ଷ୍ଟାଗ୍ରାମ୍ ସମେତ ବିଭିନ୍ନ ସାମାଜିକ ଗଶମାଧ୍ୟମ ମଞ୍ଚରୁ ଓହରି ଯିବା ପାଇଁ ଚିନ୍ତା କରୁଛନ୍ତି ଗତକାଲି ଏକ ଟ୍ୱିଟ୍ ଯୋଗେ ଶ୍ରୀ ମୋଦୀ ସାମାଜିକ ଗଣମାଧ୍ୟମରୁ ଓହରି ଯିବା ପାଇଁ ତାଙ୍କର ଇଚ୍ଛା ବିଷୟରେ ଦେଶକୁ ସୂଚନା ଦେଇଛନ୍ତି ଏହି ଟ୍ୱିଟ୍ର ଗୋଟିଏ ମୁହୂର୍ତ୍ତ ପରେ ପ୍ରଧାନମନ୍ତ୍ରୀଙ୍କର ଏଭଳି ଭାବନାରେ ଜନସାଧାରଣ ଗଭୀର ଭାବେ ମର୍ମାହତ ହୋଇ ପ୍ରତିକ୍ରିୟା ଦେଇଥିବା ବେଳେ ଲକ୍ଷ ଲକ୍ଷ ଫଲୋଅର୍ 'ନୋ ସାର୍' ବୋଲି ଏହି ଟ୍ୱିଟ୍ର ଉତ୍ତର ଦେଇଛନ୍ତି

ଟ୍ୱିଟରରେ ଯେଉଁ ଭାରତୀୟମାନଙ୍କୁ ଫଲୋ କରାଯାଉଛି ସେଥିରେ ଶ୍ରୀ ମୋଦୀ ଶୀର୍ଷ ସ୍ଥାନରେ ଅଛନ୍ତି

ବାରାଖ ଓବାମା ପ୍ରଥମ ସ୍ଥାନରେ ରହିଥିବା ବେଳେ ଡୋନାଲ୍ଡ ଟ୍ରମ୍ମ୍ ଦ୍ୱିତୀୟ ସ୍ଥାନରେ ରହିଚ୍ଚନ୍ତି

ଦୈନନ୍ଦିନ ଆଧାରରେ ଗୋଷ୍ଠୀ ସର୍ବେକ୍ଷଣରେ ଯାତ୍ରୀମାନଙ୍କର ଆଇଡିଏସ୍ପି ନେଟୱାର୍କ ଆଧାରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି

ଆବଶ୍ୟକତା ନଥିଲେ ଭାରତୀୟ ନାଗରିକ ମାନେ ଇରାନ୍ ଇଟାଲୀ ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଭଳି ଦେଶଗୁଡ଼ିକୁ ଗସ୍ତ ନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି

ସେମାନଙ୍କର ପ୍ରଥମ ପରୀକ୍ଷା ନେଗେଟିଭ୍ ଥିବା ଜଣାପଡିଥିଲା

ଚୀନ୍ର ସରକାରୀ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ଗତକାଲି କରୋନାଜନିତ ମୃତ୍ୟୁସଂଖ୍ୟା ସବୁଠାରୁ କମ୍ ଥିଲା ଏହା ଚୀନ୍ରେ କରୋନା ସଂକ୍ରମଣ ଜନିତ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଦର୍ଶାଉଛି ବୋଲି କୁହାଯାଇଛି ଜେକେ ସିଜ୍ଫାୟାର ଭାଓଲେସନ ଜାମ୍ମୁ ଓ କାଶ୍ମୀର ଅନ୍ତର୍ଗତ ପୁଞ୍ଚ୍ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ସେନା ଆଜି ପୁଣି ଅସ୍ତ୍ରବିରତି ଉଲ୍ଲୁଂଘନ କରି ଭାରତୀୟ ଆଗୁଆଘାଟୀକୁ ଲକ୍ଷ୍ୟ କରି ଆଖିବୁଜା ଗୁଳିଚାଳନା କରିଛି ପ୍ରତିରକ୍ଷା ବିଭାଗ ମୁଖପାତ୍ର ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି ଯେ ସୀମାନ୍ତବର୍ତ୍ତୀ ପୁଞ୍ଚ କିଲ୍ଲା ଅନ୍ତର୍ଗତ ମାନ୍କୋଟ୍ ଓ ମେନ୍ଧାର ସେକ୍ଟରର ନିୟନ୍ତ୍ରଣରେଖା ନିକଟରେ ପାକିସ୍ତାନ ସେନା ପକ୍ଷରୁ ବଡି ଭୋର୍ ସମୟରେ ଆଖିବୁଜା ମୋର୍ଟାର ଆକ୍ରମଣ କରାଯାଇଥିଲା ସୀମାନ୍ତରେ ସତର୍କ ରହିଥିବା ଭାରତୀୟ ଯବାନ୍ମାନେ ପାକିସ୍ତାନ ସେନାଙ୍କ ଆକ୍ରମଣର ପାଲଟା ଜବାବ ଦେଇଥିଲେ

ଆଜଲାନ ଶାହା ହକି ନୋବେଲ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଆଜଲାନ ଶାହା କପ୍ ହକି ଟୁର୍ଣ୍ଣାମେଣ୍ଟକୁ ଏପ୍ରିଲରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ଏହା ଏକ ଆମନ୍ତ୍ରଣୀୟ ଆନ୍ତର୍ଜାତିୟ ବାର୍ଷିକ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ